ଏହାଦ୍ୱାରା ଦେଶବାସୀ ସହଜରେ ପାକିସ୍ତାନ ଯାଇ ଗୁରୁ ନାନକଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିପାରିବେ

ପିଏମ୍ ମନ୍ କୀ ବାତ୍ ଆଶା କରିବା ପରିବର୍ତ୍ତେ ଗ୍ରହଣ କରିବା ଏବଂ ଅଗ୍ରାହ୍ୟ କରିବା ପରିବର୍ତ୍ତେ ଆଲୋଚନା କରିବାଦ୍ୱାରା ଭାବ ବିନିମୟ ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି

ସେ କହିଛନ୍ତି ସାମାଜିକ ଗଣମାଧ୍ୟମ କିୟା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଯୁବବର୍ଗଙ୍କ ସହିତ ନିରନ୍ତର ଆଲୋଚନା କରିବା ପ୍ରକ୍ରିୟା ସେ କାରି ରଖିଛନ୍ତି ଯୁବବର୍ଗଙ୍କ ସଫଳତା ଏବଂ ପ୍ରଚେଷ୍ଟାକୁ ସେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଲାଗି ଉଦ୍ୟମ କର୍ଚ୍ଛନ୍ତି ରେଡ଼ିଓକୁ ଯୋଗାଯୋଗର ଏକ ଶକ୍ତିଶାଳୀ ମାଧ୍ୟମ ରୂପେ ଅଭିହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକଙ୍କ ନିକଟରେ ପହଞ୍ଚବା କ୍ଷେତ୍ରରେ ଏହର ପ୍ରଭାବ ଅତ୍କଳନୀୟ

ସେ କହିଛନ୍ତି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଆକାଶବାଣୀ ପକ୍ଷର୍ କରାଯାଇଥିବା ଏକ ସର୍ଭେରୁ ଜଣାଯାଇଛି ସମାଜରେ ସକାରାତ୍ମକ ଭାବନା ବୃଦ୍ଧି କରିବା ହେଉଛି ମନ୍ କୀ ବାତ୍ କାର୍ଯ୍ୟକ୍ରମର ସର୍ବଶ୍ରେଷ୍ଠ ଅବଦାନ ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଜନ ଆନ୍ଦୋଳନକ୍ର ସଫଳତାର ସହ କାର୍ଯ୍ୟକାରୀ କରାଯାଇପାରିଛି ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ରେଡ଼ିଓ ପୂର୍ବ ଅପେକ୍ଷା ଅଧିକ ଲୋକପ୍ରିୟ ହୋଇପାରିଥିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏହା ଏକ ଅଶରାଜନୈତିକ କାର୍ଯ୍ୟକ୍ରମ ବୋଲି ଏହାର ପୂର୍ବ ସଂସ୍କରଣଗ୍ରଡ଼ିକର୍ତ୍ ଜଣାଯାଇଛି ମନ୍ କୀ ବାତ୍ କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ ଏଥିରେ କୌଣସି ରଜନୈତିକ ବାର୍ଭା ନ ଦେବା ଓ ସରକାର କିମ୍ବା ନିଜର ପ୍ରଶଂସା ନ କରିବାକୁ ସେ ଦୃଢ଼ ନିଷ୍ପଭି ନେଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ତାଙ୍କ କଥା ମାଧ୍ୟମରେ ଦେଶବାସୀଙ୍କର ଭାବନା ପ୍ରତିଫଳିତ ହେଉଛି ଏଥିଲାଗି ଏହି କାର୍ଯ୍ୟକ୍ରମ ପ୍ରତି ଅବଦାନ ରଖୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ଅବସରରେ ଶ୍ରୀ ମୋଦି ଧନ୍ୟବାଦ ଦେଇଛନ୍ତି ଏହାଛଡ଼ା ଆଗାମୀ ଦିନରେ ମନ୍ କୀ ବାତ୍ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କ ମତାମତ ଅଧିକ ପରିମାଣରେ ତାଙ୍କ ନିକଟରେ ପହଞ୍ଚିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଏହି କାର୍ଯ୍ୟକ୍ରମଟିକୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଦିଗରେ ଗଣମାଧ୍ୟମର ଭୂମିକାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ମନ୍ କୀ ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥାପନ କରାଯାଇଥିବା ସଡ଼କ ସୁରକ୍ଷା ଓ ନିଶାମୁକ୍ତ ଭାରତ ଭଳି ବିଭିନ୍ନ ପ୍ରସଙ୍ଗକୁ ଗଣମାଧ୍ୟମଦ୍ୱାରା ଏକ ଅଭିଯାନରେ ପରିଣତ କରାଯାଇଥିବାରୁ ଶ୍ରୀ ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି ଆସନ୍ତାକାଲି ପାଳିତ ହେବାକୁ ଥିବା ସମ୍ଭିଧାନ ଦିବସ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି ଆମକୁ ଏହି ବିସ୍ତୃତ ସମ୍ଭିଧାନ ପ୍ରଦାନ କରିଥିବା ସେହି ମହାପୁରୁଷମାନଙ୍କୁ ସ୍କରଣ କରିବା ଲାଗି ଏହା ଏକ ସୁଯୋଗ ଭାରତବାସୀଙ୍କ ସଶକ୍ତ କରିବା ଏବଂ ସବୁଠାରୁ ଗରିବ ବ୍ୟକ୍ତିଙ୍କୁ ସମ୍ଭଳ ଯୋଗାଇଦେବା ଲାଗି ସିୟିଧାନ ସଭାର ପ୍ରତ୍ୟେକ ସଦସ୍ୟ ପ୍ରତିଶ୍ରତିବଦ୍ଧ ଥିଲେ ସେ କହିଛନ୍ତି ସିୟିଧାନରେ ବିସ୍ତୃତଭାବେ ବର୍ଷ୍ଣନା କରାଯାଇଥିବା ନାଗରିକ ଅଧିକାର ଏବଂ କର୍ତ୍ତବ୍ୟ ହେଉଛି ଏହାର ଏକ ବିଶେଷତ୍ୱ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ନିଜର କର୍ତ୍ତବ୍ୟ ଓ ଦାୟିତ୍ୱ ମଧ୍ୟରେ ଉଚିତ ସମନ୍ୱୟ ରହିପାରିଲେ ହିଁ ଦେଶ ଆଗେଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏହାଛଡ଼ା ସମ୍ଭିଧାନର ମ୍ମଲ୍ୟବୋଧ ଏବଂ ଦେଶରେ ଶାନ୍ତି ସଦ୍ଭାବ ବଜାୟ ରଖିବା ଦିଗରେ କାର୍ଯ୍ୟ କରିବାକୁ ଏହି ଅବସରରେ ଶ୍ରୀ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି

ଗୁରୁ ନାନକ ସମ୍ପର୍କିତ ସମସ୍ତ ପବିତ୍ରସ୍ଥଳୀକୁ ସଂଯୋଗ କରୁଥିବା ପଥ ଦେଇ ଏକ ଟ୍ରେନ୍ ଚଳାଚଳ କରିବ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଛନ୍ତି ସେହିଭଳି କର୍ତ୍ତାରପୁର କରିଡର ନିର୍ମାଣ କରିବା ଲାଗି କେନ୍ଦ୍ର ସରକାର ଏକ ଐତିହାସିକ ନିଷ୍କଭି ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ଏହାଦ୍ୱାରା ପାକିସ୍ତାନସ୍ଥିତ କର୍ତ୍ତାରପୁର ଯାଇ ଗୁରୁ ନାନକଙ୍କର ସେଠାରେ ଥିବା ପବିତ୍ର ସ୍ଥଳୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଆସନ୍ତାକାଲି ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଶେଷ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶର ବିଦିଶା ଓ ଜବଲପୁରଠାରେ ଦୁଇଟି ଜନସମାବେଶରେ ଉଦ୍ବୋଧନ ଦେବେ ସେହିଭଳି ଅନ୍ୟ ରାଜନୈତିକ ଦଳର ତୁଙ୍ଗ ନେତୃବୃନ୍ଦ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳି ଗସ୍ତ କରି ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ମତଦାତାଙ୍କୁ ନିବେଦନ କରୁଛନ୍ତି

ସେହିଭଳି ମିଜୋରାମ୍ରେ ମଧ୍ୟ ମତଦାତାଙ୍କୁ ନିଜ ସପକ୍ଷରେ ଆଣିବାଲାଗି ରାଜନୈତିକ ଦଳମାନେ ସବ୍ରପ୍ରକାର ଉଦ୍ୟମ ଜାରି ରଖିଛନ୍ତି

ପ୍ରତିରକ୍ଷା ମ୍ରଖପାତ୍ରଙ୍କ କହିବା ଅନ୍ଦଯାୟୀ ସ୍ଥାନୀୟ ବତ୍ଗ୍ରୁଣ୍ଣ ଗ୍ରାମରେ କେତେକ ସନ୍ତାସବାଦୀ ଲ୍ରଚି ରହିଥିବା ଖବର ମିଳିବା ପରେ ସେହି ସ୍ଥାନକୁ ସୁରକ୍ଷା ବଳ ପକ୍ଷରୁ ଘେରାଉ କରାଯିବା ସହ ଖାନ୍ତଲାସୀ କରାଯାଇଥିଲା ଏହି ସମୟରେ ସନ୍ତାସବାଦୀମାନେ ପ୍ରଥମେ ଗୁଳି ଚାଳନା କରିବା ପରେ ସୁରକ୍ଷା କର୍ମୀମାନେ ଏହାର ପାଲଟା ଜବାବ୍ ଦେଇଥିଲେ

ଗତକାଲି ଅନୁଷ୍ଠିତ ଏକ ସାମ୍ଭାଦିକ ସମ୍ମିଳନୀରେ ପଞ୍ଜାବ ପୁଲିସ୍ ମହାନିର୍ଦ୍ଦେଶକ ସୁରେଶ ଅରୋରା ଏହି ସ୍ଚନା ଦେଇଛନ୍ତି ସେ କହିଛନ୍ତି ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ପୁଲିସ୍ ନିକଟରେ ବଳିଷ୍ଠ ପ୍ରମାଣ ରହିଛି ଏହାଛଡ଼ା ପାକିସ୍ତାନଭିତ୍ତିକ କେଏଲ୍ଏଫ୍ର ଆତ୍କଘୋଷିତ ମୁଖ୍ୟ ହର୍ମିତ୍ ସିଂ ହାପି ସହିତ ଅବତାର୍ ସିଂର ସମ୍ପର୍କ ଥିବା ବିଷୟ ମଧ୍ୟ ପୁଲିସ୍ ଜାଣିପାରିଛି ବୋଲି ଶ୍ରୀ ଅରୋରା କହିଛନ୍ତି ଅଯୋଧ୍ୟା ସିକ୍ୟରିଟି ଉତ୍ତର ପ୍ରଦେଶର ମନ୍ଦିର ନଗରୀ ଅଯୋଧ୍ୟାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ଧର୍ମସଭା ଆୟୋଜନ କରାଯାଇଥିବା ପରିପ୍ରେକ୍ଷୀରେ ଏହା ଏକ ସୁରକ୍ଷିତ ଦୂର୍ଗରେ ପରିଣତ ହୋଇଛି ଏହି ଧର୍ମସଭାରେ ଭାଗ ନେବାଲାଗି ପରିଷଦର ହଜାର ହଜାର ସଦସ୍ୟ ଅଯୋଧ୍ୟାରେ ପହଞ୍ଚବାରେ ଲାଗିଛନ୍ତି ଏହି ସମାବେଶକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କର୍ତ୍ତାରପୁର ଭିଜିଟ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆସନ୍ତାକାଲି ପାକିସ୍ତାନ ସହ ଅନ୍ତର୍କାତୀୟ ସୀମାକୁ ସଂଯୋଗ କରୁଥିବା ଡେରା ବାବା ନାନକ କର୍ତ୍ତାରପୁର ସାହିବ୍ ରୋଡ଼୍ କରିଡରର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ହର୍ସିମ୍ରତ୍ କୌର୍ ବାଦଲ୍ ହର୍ଦୀପ୍ ସିଂ ପୁରୀ ମଧ୍ୟ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ପାକିସ୍ତାନ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ମଧ୍ୟ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରିସ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ନିମନ୍ତ୍ରଣ କରିଛନ୍ତି

ଏହାଛଡ଼ା ଭିଏତ୍ନାମ୍ ଜାତୀୟ ସଂସଦକ୍ ସମ୍ଭୋଧନ କରିବାରେ ରାମନାଥ କୋବିନ୍ଦ୍ ହେଉଛନ୍ତି ପ୍ରଥମ ଭାରତୀୟ ରାଷ୍ଟ୍ରପତି

ସେମାନେ ଆଜି ତାଞ୍ଜାଭୁର୍ ଜିଲ୍ଲାର କ୍ଷତିଗ୍ରସ୍ତ ଗାଁ ଗୁଡ଼ିକରୁ ତଦନ୍ତ ଆରମ୍ଭ କରିଛନ୍ତି

ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ଟି ବର୍ଷା ଯୋଗୁଁ ବାତିଲ ହୋଇଥିଲା ମିଳିଥିବା ସ୍ଟଚନା ଅନୁଯାଇ ଅଷ୍ଟ୍ରେଲିଆ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି